ଆଜି ପ୍ରତିଯୋଗିତାର ସବୁଠାରୁ କଷ୍ଟସାଧ୍ଧ ପୁଲ୍ ଡି ମ୍ୟାଚ୍ ଆର ହେବ ଏଥରେ ଏସୀୟ ରାଷ୍ଟ୍ର ପାକିସ୍ତାନ ସହ ଜର୍ମାନୀ ନେଦରଲ୍ୟାଣ୍ଡ୍ସ ଏବଂ ମ୍ୟାଲେସିଆ ନିକନିକର ପ୍ରଥମ ମ୍ୟାଚ୍ ଖେଳିବେ